ଟିକା ଉପଲବ୍ଧ ହେବା ନେଇ ମତ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ

ଏହି ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ

ଏହା ତାଜମହଲ୍ ଆଗ୍ରା ଦୁର୍ଗ ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟେସନ୍ ଏବଂ ବସ୍ଷ୍ଟାଣ୍ଡ୍ ସହ ଯୋଗାଯୋଗ ସ୍ଥାପନ କରିବ

ଏହିସବ୍ ଦେଶଗ୍ରଡ଼ିକରେ ଯେପରି କରୋନା ଟିକାର ସ୍ତଗମ ବଣ୍ଟନ ହୋଇପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ହେଉଥିବା ପ୍ରମୁଖ ଗବେଷଣା ଏବଂ ବିକାଶ କାର୍ଯ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇବା ପାଇଁ ଏଭଳି କାର୍ଯ୍ୟକ୍ମର ଆୟୋଜନ କରିଛି ତେଲେଙ୍ଗାନା ମ୍ରଖ୍ୟ ଶାସନ ସଚିବ ସୋମେଶ କୁମାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ପରିଦର୍ଶନ କାଳରେ ସମ୍ପୃକ୍ତ ରାଷ୍ଟ୍ରଦୃତ ଏବଂ ଉଚାୟୁକ୍ତମାନେ ଦେଶରେ କୋଭିଡ୍ ନାଇଷ୍ଟିନ୍ ଟିକା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତ ବାୟୋଟେକ୍ ଲିମିଟେଡ୍ ଏବଂ ଇ ବାୟୋଲୋଜିକାଲ୍ ଲିମିଟେଡ୍ ଗସ୍ତ କରିବେ କରୋନା ଟିକା ଉତ୍ପାଦନ ଏବଂ ଯୋଗାଣ ନେଇ ସେମାନଙ୍କୁ ତଥ୍ୟ ଦିଆଯିବ ବୋଲି ଜଣାପଡ଼ିଛି ଏଲ୍ଓସି କ୍ରସଡ୍ ଜାନ୍ପୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରରୁ ଦୁଇ ଜଣ ନାବାଳିକା ଭାରତ ମଧ୍ୟକୁ ଚାଲି ଆସିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି

ସେମାନେ ପାକ୍ ଅଧିକୃତ କାଶ୍ୱୀରର କାହୁଟା ତହସିଲ ଅନ୍ତର୍ଗତ ଅବାସ୍ପୁର ଅଞ୍ଚଳର ବୋଲି ଜଣାପଡ଼ିଛି

ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଅଧିକ ପଚରା ଉଚରା ପାଇଁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ତେବେ ଖୁବ୍ ଶୀଘ୍ର ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ସ୍କଚନା ମିଳିଛି

ଏ ନେଇ ପ୍ରଭାବଶାଳୀ ଜଳ ନିଷ୍କାସନ ପାଇଁ ପ୍ରଦୂଷଣ ବୋର୍ଡ୍ ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଅତୀତରେ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ୍ ଯମୁନା ନଦୀରେ ଫେଣ ସୃଷ୍ଟି ଏବଂ ଆମୋନିଆ ସ୍ତର ବୃଦ୍ଧି ଉପରେ ନଜର ରଖିଥିଲା ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ଗୁଡ଼ିକ ଦ୍ୱାରା ଆବଶ୍ୟକ ପ୍ରକ୍ରିୟା ଅନୁପାଳନ ନିଶ୍ଚିତ କରିବାକୁ ସମୟବଦ୍ଧ କାର୍ଯ୍ୟ ଯୋଜନା ଦାଖଲ ପାଇଁ ପ୍ରଦୂଷଣ ବୋର୍ଡ୍ ଦିଲ୍ଲୀ ଜଳ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲା ଅନ୍ୟ ପକ୍ଷରେ ସଠିକ୍ ପରିଚାଳନା ନ କରିବା ନେଇ କମନ୍ ଏଫୁଲେଣ୍ଟ୍ ଟ୍ରିଟ୍ମେଣ୍ଟ ପ୍ଲାଷ୍ଟ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ସମେତ ହରିଆଣା ଏବଂ ଉତ୍ତରପ୍ରଦେଶ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଫାଇଜର୍ କରୋନା ବ୍ରିଟେନ୍ ଏବଂ ବାହାରିନ୍ରେ ବ୍ୟବହାର ପାଇଁ ଅନୁମୋଦନ ପାଇବା ପରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର୍ ଭାରତରେ ଏହାର କୋଭିଡ୍ ଟିକାର ଜରୁରୀ କାଳିନ ବ୍ୟବହାର ପାଇଁ ଡ୍ରଗସ୍ କଷ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଡିସିଜିଆଇର ଅନୁମତି ମାଗିଛି ସୂଚନା ଅନୁଯାୟୀ ଫାଇଜର୍ ଅନୁମୋଦନ ପାଇଁ ଡିସିଜିଆଇ ନିକଟରେ ଆବେଦନ କରିଛି ଏଭଳି ଅନୁମତି ଲୋଡ଼ିଥିବା କମ୍ପାନୀ ଗୁଡ଼ିକ ମଧ୍ୟରେ ଫାଇଜର୍ ଇଣ୍ଡିଆ ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ହୋଇଥିବା କ୍ଷଣାପଡ଼ିଛି ଆମ ସମ୍ଭାଦଦାତା ଜଣାଇଛନ୍ତି କମ୍ପାନୀ ଟିକା ଆମଦାନୀ ଏବଂ ବିକ୍ରୟ ପାଇଁ ଅନୁମତି ମାଗିଛି ଅନ୍ୟ ପକ୍ଷରେ ଦେଶରେ ସେରମ୍ ପ୍ରତିଷାନ ଅକ୍ଟଫୋର୍ଡ୍ ଆସ୍ତାଜେନେକା କୋଭିଡ୍ ଟିକାର ତୂତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛି ସେହିପରି ଭାରତ ବାୟୋଟେକ୍ ସହ ଆଇସିଏମ୍ଆର୍ ମିଳିତ ଭାବେ ବିକଶିତ କରିଥିବା ଟିକାର ତୂତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ଜିଡସ୍ କାଡିଲା ଡିସିଜିଆଇ ଠାରୁ ଅନୁମତି ହାସଲ କରିସାରିଛି କର୍ଣ୍ଣାଟକ ଆସେମ୍ବି କର୍ଣ୍ଣାଟକ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଗତକାଲି ବାଚସ୍କତି ବିଶ୍ୱେସ୍ୱର ହେଗଡେ କାଗେରୀ ଏ ନେଇ ସମୀକ୍ଷା କରିଥିଲେ

ଅଧିବେଶନର ଶେଷ ଦୁଇଦିନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି

ୟୁଏନ୍ ଡିସ୍କସନ୍ ଜାତିସଂଘ ହିନ୍ଦୁ ବୌଦ୍ଧ ଏବଂ ଶିଖ୍ ଧର୍ମ ବିରୋଧରେ ଘୃଣା ପ୍ରଥା ହିଂସାକୁ ସ୍ୱୀକାର କରିବାରେ ବିଫଳ ହେବା ପରେ ଭାରତ ମିଳିତ ଜାତିସଂଘକୁ ନିନ୍ଦା କରିବା ସହ ଜାତିସଂଘ ସମସ୍ତଙ୍କ ପକ୍ଷ ନେବା ଆବଶ୍ୟକ ବୋଲି କହିଛି ଭାରତ କହିଛି ଯଦି ପାକିସ୍ତାନ ଭାରତରେ ଧର୍ମ ପ୍ରତି ଘୂଣା ମନୋଭାବରେ ପରିବର୍ତ୍ତନ କରିବ ତେବେ ଭାରତ ଦକ୍ଷିଣ ଏସିଆ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଚେଷ୍ଟା କରିବ ନ୍ୟୁୟର୍କରେ ଜାତିସଂଘ ଦ୍ୱାରା ଆୟୋଜିତ ଶାନ୍ତି ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଭାରତୀୟ ପ୍ରତିନିଧି ଆଶିଶ ଶର୍ମା କହିଛନ୍ତି ଯେ ଭାରତ ୟେହୁଦି ଇସଲାମ୍ ଏବଂ ଖ୍ରୀଷ୍ଟିଆନ୍ ବିରୋଧୀ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି କିନ୍ତୁ ଜାତିସଂଘ ବୌଦ୍ଧ ହିନ୍ଦୁ ଏବଂ ଶିଖ୍ ଧର୍ମ ବିରୋଧରେ ହିଂସା ଓ ଘୃଣିତ କାର୍ଯ୍ୟକଳାପକୁ ସ୍ୱୀକାର କରିବାରେ ଅସଫଳ ହୋଇଛି

ଖରିଫ୍ ଋତୁ ଚଳିତ ଖରିଫ୍ ରତୁରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀମାନଙ୍କ ଠାରୁ ଶସ୍ୟ ସଂଗ୍ରହ କରୁଛନ୍ତି

କୃଷି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଚଳିତ ଖରିଫ୍ ଋତୁରେ ଓଡ଼ିଶା ସମେତ ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡୁ ଚଣ୍ଡିଗଡ଼ ଜାନ୍ଗୁ ଏବଂ କାଶ୍ମୀର କେରଳ ଗୁଜରାଟ ଆନ୍ଧ୍ରପ୍ରଦେଶ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଏବଂ ବିହାରରୁ ଖରିଫ୍ ଫସଲ ସଂଗ୍ରହ କରାଯାଇଛି